ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସେହି ରାଜ୍ୟଗୁଡ଼ିକର ଗ୍ରାମାଞ୍ଚଳରେ ବ୍ୟାପକ କାର୍ଯ୍ୟ ହାତକୁ ନିଆଯିବ ଶ୍ରୀ ମୋଦି କହିଛନ୍ତି ଏହି ଅଭିଯାନ ଗ୍ରାମାଞ୍ଚଳର ଲୋକ ଓ ବାସସ୍ଥାନକୁ ଫେରିଥିବା ଶ୍ରମିକ ମାନଙ୍କୁ ଜୀବିକା ନିର୍ବାହନର ପନ୍ଥା ଯୋଗାଇ ଗ୍ରାମାଞ୍ଚଳର ବିକାଶରେ ସାହାଯ୍ୟ କରିବ ଶ୍ରୀ ମୋଦି ନିଜନିଜର ବାସସ୍ଥାନକୁ ଫେରିଥିବା ଶ୍ରମିକମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ହେଉଛି ଏକ ଐତିହାସିକ ଦିବସ ଆକି ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କର କଲ୍ୟାଣ ଏବଂ ସେମାନଙ୍କୁ ନିଯୁକ୍ତି ପ୍ରଦାନ ଲାଗି ଏକ ବୃହତ୍ତ ଅଭିଯାନ ଆରମ୍ଭ କରାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅଭିଯାନ ଶ୍ରମିକ ଭାଇଭଉଣୀ ଓ ଗ୍ରାମାଞଳର ବାସ କରୁଥିବା ଯୁବାମାନଙ୍କ ପାଇଁ ଉହର୍ଗ କରାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ ସଂକ୍ରମଣ ସମୟରେ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି ଯେପରି ଲୋକମାନେ ନିଜନିଜର ଗ୍ରାମରେ ରହିବା ସମୟରେ କାହାଠାରୁ ଋଣ କରିବେ ନାହିଁ

ଗରିବ ଲୋକମାନଙ୍କର ଜମାଖାତାରେ ସିଧାସଳଖ ଅର୍ଥ ପହଞ୍ଚାଇବା ଲାଗି ସୃଷ୍ଟି କରାଯାଇଥିବା ବ୍ୟବସ୍ଥା ଯୋଗୁଁ ଏହା ସମ୍ଭବ ହୋଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆତ୍ମନିର୍ଭରଶୀଳ ଭାରତ ପାଇଁ କୃଷକମାନଙ୍କର ଆତ୍ମନିର୍ଭରଶୀଳ ହେବା ଅତ୍ୟନ୍ତ ଜରୁରୀ ଓ ଏଥିପାଇଁ ସରକାର ଗତ କିଛି ବର୍ଷ ଭିତରେ ବହୁ ପକ୍ଷପାତମୂଳକ ଆଇନ ଲୋପ କରିଛନ୍ତି

ସେ କହିଛନ୍ତି ଶ୍ରମିକ ଶ୍ରେଣୀର ଦକ୍ଷତା ଭିଭିରେ ସେମାନଙ୍କୁ ଗ୍ରାମାଞ୍ଚଳରେ କାର୍ଯ୍ୟ ଯୋଗାଇ ଦିଆଯାଇପାରିବ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିହାରର ଖଗଡିଆ କିଲ୍ଲାସ୍ଥିତ ତେଲିହାର ଗ୍ରାମଠାରୁ ଅଭିଯାନର ଶୁଭାରମ୍ଭ କରିଛନ୍ତି ସେଠାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନ୍ୟ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ଥିଲେ ଏହି ଅଭିଯାନ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ସାଧାରଣ ସେବାକେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ଜରିଆରେ କାର୍ଯ୍ୟକାରୀ ହେବ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

କରୋନା ଭତାଣ୍ର ସଂକ୍ରମଣ ଆରମ୍ଭ ହେବା ଠାର୍ଚ୍ଚ ଗୋଟିଏ ଦିନ ମଧ୍ୟରେ ଏହା ସର୍ବାଧିକ ସଂକ୍ରମଣ

କୌଣସି ଗୋଟିଏ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ନମନା ପରୀକ୍ଷଣ

ଆଇସିଏମ୍ଆର୍ ନମ୍ରନା ପରୀକ୍ଷା ପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାର ଗୁଡ଼ିକୁ ଅନୁମତି ଦେବା ପ୍ରକ୍ରିୟା କାରି ରଖିଛି

ସେ କହିଛନ୍ତି ଦେଶ ସର୍ବଦା ସେମାନଙ୍କର ବୀରତ୍ୱ ଓ ସାହସିକତାକୁ ମନେରଖିବ ପ୍ରଧାନମନ୍ତ୍ରୀ କହିଛନ୍ତି ସେନାବାହିନୀକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପର୍ଶ୍ଣ ସ୍ୱାଧୀନତା ଦିଆଯାଇଛି ଓ ଭାରତ କ୍ରଟନୈତିକ ଚ୍ୟାନେଲ ମାଧ୍ୟମରେ ଚୀନ୍କୁ ଏହାର ଆଭିମୁଖ୍ୟ ସ୍ୱଷ୍ଟଭାବେ କଣାଇଦେଇଛି ପ୍ରଧାନମନ୍ତ୍ରୀ ଗତକାଲି ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଏକ ସର୍ବଦଳୀୟ ବୈଠକରେ ଭାରତ ଚୀନ୍ ସୀମା ଅଞ୍ଚଳ ପରିସ୍ଥିତି ଉପରେ ଆଲୋଚନା କରିଥିଲେ

ପ୍ରକୃତ ନିୟନ୍ତ୍ରଣ ରେଖା ଏଲ୍ଏସି ଠାରେ ଚୀନ୍ର ଏହି କାର୍ଯ୍ୟ କଳାପକୁ ନେଇ ସମଗ୍ର ଦେଶ ମର୍ମାହତ ହୋଇଛି ଓ ଦେଶର ଜନସାଧାରଣଙ୍କ ମନରେ କ୍ରୋଧର ଏକ ଭାବନା ଜାଗ୍ରତ ହୋଇଛି ଦେଶକୁ ସୁରକ୍ଷିତ ରଖିବାରେ ସଶସ୍ତବାହିନୀ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଥିବା କଥା ପ୍ରଧାନମନ୍ତ୍ରୀ ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କୁ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଦେଶ ଆଜି ଏଭଳି ଏକ ଶକ୍ତିରେ ପରିଣତ ହୋଇଛି ଯେତେବେଳେ କୌଣସି ବିଦେଶୀ ଶକ୍ତି ଭାରତର କୌଣସି ଅଞ୍ଚଳ ପ୍ରତି ଖରାପ ନଜର ପକାଇବାକୃ ସାହାସ କରିବ ନାହିଁ

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସହିଦ ଜବାନମାନଙ୍କର ବଳିଦାନକ୍ ଦେଶ କେବେ ଭ୍ତଲିପାରିବ ନାହିଁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତ ଓ ଚୀନ୍ ମଧ୍ୟରେ ସୀମା ପରିଚାଳନା ଉପରେ ହୋଇଥିବା ରାଜିନାମା ଗୁଡ଼ିକର ଏକ ମୋଟାମୋଟି ବିବରଣୀ ଉପସ୍ଥାପନ କରିଛନ୍ତି

ରାଜନୈତିକ ଦଳଗୁଡ଼ିକର ନେତାମାନେ ଲଦାଖରେ ଭାରତୀୟ ଜବାନମାନେ ଯେଉଁ ସାହସିକତାର ପ୍ରଦର୍ଶନ କରିଛନ୍ତି ତା'ର ଭ୍ୟସୀ ପ୍ରଶଂସା କରିଛନ୍ତି ଏହି ସଙ୍କଟମୟ ସ୍ଥିତିରେ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ପ୍ରତି ଆସ୍ଥାପ୍ରକଟ କରି ସରକାରଙ୍କୁ ସେମାନଙ୍କର ସମର୍ଥନ ପ୍ରଦାନ କରିଛନ୍ତି ପରିସ୍ଥିତିର ମ୍ରକାବିଲା ପାଇଁ ସେମାନେ ସେମାନଙ୍କର ମତାମତ ଦେଇଛନ୍ତି ବୈଠକରେ ଯୋଗଦେବା ଅବସରରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି କଂଗେସ ପାର୍ଟି ଓ ସମସ୍ତ ବିରୋଧୀ ଦଳ ଐକ୍ୟବଦ୍ଧ ହୋଇ ପ୍ରତିରକ୍ଷାବାହିନୀ ପାଖରେ ଛିଡା ହୋଇଛନ୍ତି ଓ ଦେଶକୁ ସୁରକ୍ଷା ଦେବାପାଇଁ ଯେକୌଣସି ପରିସ୍ଥିତି ଲାଗି ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି ଏନ୍ସିପିର ଶରଦ ପାୱାର କହିଛନ୍ତି ଜବାନମାନେ ଅସ୍ତଶସ୍ତ ନେଇଥିଲେ କି ନାହିଁ ସେ ବିଷୟ ଆନ୍ତର୍ଜାତିକ ରାଜିନାମା ଅନୁସାରେ ନିର୍ଦ୍ଧାରିତ ହେବ ଏଭଳି ପରିସ୍ଥିତିରେ ରାଜନୈତିକ ଦଳଗୁଡ଼ିକୁ ପରିସ୍ଥିତିର ସମ୍ପେଦନଶୀଳତାକୁ ସମ୍ମାନ କରିବାକୁ ହେବ ବୋଲି ସେ କହିଛନ୍ତି କନରାଡ ସାଙ୍ଗମା କହିଛନ୍ତି ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବାଞ୍ଚଳରେ ମୌଳିକ ଢ଼ାଞ୍ଚାର ବିକାଶ ଦିଗରେ କାର୍ଯ୍ୟ କରିଛନ୍ତି ଓ ଏହା ଆଗକୁ କାରି ରହିବ ବିଏସ୍ପି ନେତା ମାୟାବତୀ କହିଛନ୍ତି ଏହା ରାଜନୀତି କରିବାର ସମୟ ନୁହେଁ ଏବଂ ତାଙ୍କ ଦଳ ପ୍ରଧାନମନ୍ତ୍ରୀଙ୍କୁ ଦୃଢ଼ ସମର୍ଥନ ଜଣାଉଛି ଟିଏମ୍ସି ନେତା ମମତା ବାନାର୍ଜୀ କହିଛନ୍ତି ତାଙ୍କ ପାର୍ଟି ଏଭଳି ପରିସ୍ଥିତିରେ ସରକାରଙ୍କୁ ଦୂଢ଼ ସମର୍ଥନ ଜଣାଉଛି କେଡିୟୁ ନେତା ନୀତିଶ କୁମାର କହିଛନ୍ତି ନେତାମାନଙ୍କ ମଧ୍ୟରେ ଏ ବିଷୟରେ କୌଣସି ମତପାର୍ଥକ୍ୟ ସୃଷ୍ଟି ହେବା ଉଚିତ୍ ନୁହେଁ ଓ ଆମ ଭିତରେ ଏକତାର ଅଭାବରୁ ଅନ୍ୟ ଦେଶମାନେ ଫାଇଦା ଉଠାଇବେ ଲୋକଜନଶକ୍ତି ପାର୍ଟିର ଚିରାଗ ପାଶଓ୍ୱାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ ରହିଛି ଶିବସେନା ନେତା ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରି ସମଗ୍ର ଦେଶ ବର୍ତ୍ତମାନ ଐକ୍ୟବଦ୍ଧ ହୋଇ ପ୍ରଧାନମନ୍ତ୍ରୀଙ୍କ ପଛରେ ଛିଡାହୋଇଛି ବୋଲି କହିଛନ୍ତି ଭେଙ୍କାୟା ନାଇଡୁ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ନବ ନିର୍ବାଚିତ ରାଜ୍ୟସଭା ସାଂସଦମାନଙ୍କୁ ଅଭିନନ୍ଦନ କଣାଇଛନ୍ତି

ଏହି ନବନିର୍ବାଚିତ ସମସ୍ତ ସଦସ୍ୟକୁ ଭେଟିବା ପାଇଁ ସେ ବ୍ୟଗ୍ର ବୋଲି କହିଛନ୍ତି